ପୂର୍ବରୁ ଲୋକମାନେ ବିଭିନ୍ନ ଭୋଟଗ୍ରହଣ କେନ୍ଦ୍ରରେ ଲମ୍ବା ଧାଡ଼ିରେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା

ପିଏମ୍ ଅକ୍ସିଜେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟକୁ ନିର୍ବିଘ୍ନରେ ଓ ସୂଚାରୁରୂପେ ଅକ୍ଟିଜେନ୍ ଯୋଗାଶକୁ ନିଶ୍ଚିତ କରିବା ପାଇଁ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଛନ୍ତି ଦେଶରେ ଅକ୍ନିଜେନ୍ ଯୋଗାଣ ସମ୍ପନ୍ଧୀୟ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମୋଦୀ ସ୍ଥାନୀୟ ପ୍ରଶାସନର ଦାୟିତ୍ୱ ବିଷୟ ଉଲ୍ଲେଖ କରିଛନ୍ତି ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ଉପଲହ୍ଧ କରାଯିବା ପାଇଁ ବିଭିନ୍ନ ଉପାୟ ଉପରେ ମଧ୍ୟ ଆଲୋଚନା କରାଯାଇଛି ଅକ୍ଟିଜେନ୍ର ଉତ୍ପାଦନ ଓ ଯୋଗାଣ କ୍ଷେତ୍ରରେ ନୂଆ ନୂଆ ଉପାୟ ବାହାର କରିବାକୁ ସେ ବିଭିନ୍ନ ମନ୍ତ୍ରଣାଳୟକୁ କହିଛନ୍ତି ରାଜ୍ୟଗୁଡ଼ିକୁ ଯେପରି ଶୀଘ୍ର ଅକ୍ନିଜେନ୍ ପଠାଯାଇ ପାରିବ ସେଥିପ୍ରତି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେଉଁମାନେ ଅକ୍ନିଜେନ୍ ମହଜୁଦ କରି ରଖିଛନ୍ତି ସେମାନଙ୍କର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ରାଜ୍ୟ ଗୁଡ଼ିକୁ କହିଛନ୍ତି ସେ କହିଛନ୍ତି ଅକ୍ସିଜେନ୍ ଉତ୍ପାଦନ ବୃଦ୍ଧି ଏହାର ଶୀଘ୍ର ବଣ୍ଟନ ଓ ହସ୍ୱିଟାଲ ଗୁଡ଼ିକରେ ଅକ୍ପିଜେନ୍ ଶୀଘ୍ର ପହଞ୍ଚାଇବା ପାଇଁ ନୂଆ ନୂଆ ଉପାୟ ଉପରେ କାର୍ଯ୍ୟ କରିବାକୁ ଏହା ହେଉଛି ପ୍ରକୃଷ୍ଟ ସମୟ ରାଜ୍ୟଗୁଡ଼ିକୁ ଅକ୍ସିଜେନ୍ ଯୋଗାଣ ବୃଦ୍ଧି ପାଉଥିବା ସମ୍ଭନ୍ଧରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି

ଏଥିପାଇଁ ବେସରକାରୀ ଇସ୍କାତ କାରଖାନା ବିଭିନ୍ନ ଶିଳ୍ପ ସଂସ୍ଥା ଓ ଅକ୍କିଜେନ୍ ଉତ୍ପାଦନକାରୀମାନଙ୍କର ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅକ୍ସିଜେନ୍ ଯୋଗାଣ ବୃଦ୍ଧି କରିବାକୁ ଗତ କିଛି ସପ୍ତାହ ଧରି ନିଆଯାଇଥିବା ପଦକ୍ଷେପ ଗୁଡ଼ିକ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଛି

ଅକ୍ଟିଜେନ୍ର ଉପଯୁକ୍ତ ବ୍ୟବହାର ପାଇଁ ଚିକିତ୍ସା ପେଷାଦାରମାନଙ୍କୁ ପରାମର୍ଶ ଦିଆଯାଇଛି ବୈଠକରେ କ୍ୟାବିନେଟ୍ ସଚିବ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ସ୍ୱରାଷ୍ଟ୍ର ସଚିବ ସ୍ୱାସ୍ଥ୍ୟ ସଚିବ ଓ ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରଣାଳୟ ସଡ଼କ ପରିବହନ ମନ୍ତ୍ରଣାଳୟ ଓ ନୀତି ଆୟୋଗ ଏବଂ ଔଷଧ ଉତ୍ପାଦନକାରୀ ସଂସ୍ଥା ଗୁଡ଼ିକର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ସେଣ୍ଟର ଅକ୍ଟିଜେନ୍ ରାଜ୍ୟଗୁଡ଼ିକ ମଧ୍ୟରେ ମେଡିକାଲ ଅକ୍କିଜେନ୍ର ପରିବହନ ଉପରେ ଯେପରି କୌଣସି ପ୍ରତିବନ୍ଧକ ଲାଗୁ କରା ନ ଯାଏ ତାହା ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି ଅକ୍ପିଜେନ୍ ପରିବହନ କରି ଯାଉଥିବା ଗାଡ଼ି ଗୁଡ଼ିକୁ ଅବାଧରେ ଚଳାଚଳ କରିବାକୁ ଦେବା ଲାଗି ପରିବହନ କର୍ତ୍ତପକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସ୍ୱରାଷ୍ଟ୍ର ସଚିବ ତଥା କାତୀୟ କାର୍ଯ୍ୟ ନିର୍ବାହୀ କମିଟି ଚେୟାରମ୍ୟାନ୍ ଅଜୟ କୁମାର ଭାଲ୍ଲା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ମୁଖ୍ୟ ସଚିବମାନଙ୍କୁ ଏ ବିଷୟରେ ଚିଠି ଲେଖିଛନ୍ତି ଅକ୍ସିଜେନ୍ ପରିବହନ କରି ଯାଉଥିବା ଗାଡ଼ିଗୁଡ଼ିକୁ ନିର୍ବିଘ୍ନରେ ଚଳାଚଳ କରିବାକୁ ଦେବା ପାଇଁ ଶ୍ରୀ ଭାଲ୍ଲା କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେ କହିଛନ୍ତି ଦେଶର ସମସ୍ତ ସହରରେ କୌଣସି ବାଧାବିଘ୍ନ ବିନା ଅକ୍ଟିଜେନ୍ ପହଞ୍ଚିବା ଉଚିତ ପୂର୍ବରୁ କେନ୍ଦ୍ର ସରକାର ଶିଳ୍ପ କାରଖାନାରେ ବ୍ୟବହାର ପାଇଁ ଅକ୍ୱିଜେନ୍ ଯୋଗାଣ ଉପରେ ନିଷେଧାଞ୍ଜା ଲାଗୁ କରିଥିଲେ

ଏସ୍ସି କୋବିଡ୍ ଅକ୍ନିଜେନ୍ ଓ ଅତ୍ୟାବଶ୍ୟକ ଔଷଧପତ୍ରର ଯୋଗାଣ ଏବଂ କୋବିଡ୍ ଟିକାକରଣ ସଂକ୍ରାନ୍ତରେ ଏକ ଜାତୀୟ ନୀତି ପ୍ରସ୍ତୁତ କରିବାକୁ ସୁପ୍ରିମ୍କୋର୍ଟ ଆକି କେନ୍ଦ୍ର ସରକାରଙ୍କୁ କହିଛନ୍ତି ଦେଶରେ ସମ୍ପ୍ରତି ଦେଖାଦେଇଥିବା ପରିସ୍ଥିତିକୁ ବିଚାରକୁ ନେଇ ପ୍ରଧାନ ବିଚାରପତି ଏସ୍ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି କୋବିଡ୍ ନାଇଣ୍ଟିନ୍ ଯୋଗୁଁ ରାଜ୍ୟ ହାଇକୋର୍ଟ ଗୁଡ଼ିକ ଦ୍ୱାରା ଲକ୍ଡାଉନ୍ ଘୋଷଣା କରିବା ପାଇଁ ସେମାନଙ୍କର ନ୍ୟାୟିକ କ୍ଷମତାର ସୁପ୍ରିମ୍କୋର୍ଟ ପରୀକ୍ଷାନିରୀକ୍ଷା କରିବେ ପୂର୍ବରୁ ଗତ ମଙ୍ଗଳବାର ଦିନ ସୁପ୍ରିମ୍କୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍କଭ୍ତି ଉପରେ ସ୍ଥଗିତାଦେଶ ଲାଗୁ କରିଥିଲେ

ଦିଲ୍ଲୀ ବମ୍ଭେ ସିକ୍କିମ୍ ମଧ୍ୟପ୍ରଦେଶ କାଲକାଟା ଓ ଆହ୍ଲାବାଦ ହାଇକୋର୍ଟ କୋବିଡ୍ ମାମଲା ଗୁଡ଼ିକର ବିଚାର କରୁଥିବାରୁ ସୁପ୍ରିମ୍କୋର୍ଟ ଏଥିପାଇଁ ଏକ ଜାତୀୟ ଯୋଜନା ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି କୋବିଡ ଷ୍ଟାଟସ୍ ଦେଶର ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଦ୍ୱିତୀୟବାର କୋବିଡ ସଂକ୍ରମଣ ବୃଦ୍ଧି ପାଇବା ସହ ସଦ୍ୟ ସଂକ୍ରମିତମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି

ଦେଶରେ କୋବିଡ ସଂକ୍ରମଣ ଆରମ୍ଭ ହେବାଠାରୁ ଏହା ଗୋଟିଏ ଦିନ ଭିତରେ ସର୍ବାଧିକ ସଂକ୍ରମଣ

ଓଡ଼ିଶା କୋବିଡ୍ ମ୍ରଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦୀଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରି ରାଜ୍ୟର କୋବିଡ୍ ସ୍ଥିତି ସଂକ୍ରାନ୍ତରେ ତାଙ୍କୁ ଅବଗତ କରାଇଛନ୍ତି ପରିସ୍ଥିତିକୁ ଯୁଦ୍ଧକାଳୀନ ଦର୍ଶାଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଜାତୀୟ ସ୍ତରରେ କୋବିଡ୍ର ମୁକାବିଲାରେ ଓଡ଼ିଶା ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇବ ଅନ୍ୟ ରାଜ୍ୟଗୁଡ଼ିକୁ ଅକ୍କିଜେନ୍ ପଠାଯିବା ପାଇଁ ଅକ୍କିଜେନ୍ ଉତ୍ପାଦନ ସମେତ ସମସ୍ତ ପ୍ରକାରର ସହାୟତା ଦେବା ବିଷୟ ସେ ଉଲ୍ଲେଖ କରିଛନ୍ତି

ଗତ ଶୁକ୍ରବାର ଦିନ ଚନ୍ଦ୍ର ପୃଷ୍ଠରେ ଏକ ଷୁଦ୍ର ହେଲିକପ୍ଟରର ଉଡ଼ାଣ କରାଯାଇଥିଲା ଏହି ଅକ୍ଟିଜେନ୍ ଉତ୍ପାଦନ ଟୋଷ୍ଟର ଆକାରର ଏକ ଯନ୍ତ୍ର ଦ୍ୱାରା କରାଯାଇଥିଲା

ଚନ୍ଦ୍ରର ବାୟୁ ମଣ୍ଡଳରେ ଅଧିକ ପରିମାଣର କାର୍ବନ୍ ଡାଇଅକ୍କାଇଡ୍ ରହିଛି

ଆଇପିଏଲ୍ ଆଇପିଏଲ୍ର ଏକ ମ୍ୟାଚ୍ରେ ଆକି ରୟାଲ୍ ଚାଲେଞ୍ଜର୍ସ ବାଙ୍ଗଲୋର୍ ରାଜସ୍ଥାନ ରୟାଲ୍ସକୁ ଭେଟିବ

ଅମରନାଥ ଯାତ୍ରା ଜାନ୍ମୁ କାଶ୍ମୀରରେ କୋବିଡ୍ ସଂକ୍ରମଣ ବୃଦ୍ଧି ପାଇବା ଦୃଷ୍ଟିରୁ ଶ୍ରୀ ଅମରନାଥ ଯାତ୍ରା ପାଇଁ ପଞ୍ଜିକରଣ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି ଆମ କୋମ୍ମୁ ସମ୍ଭାଦଦାତା କଣାଇଛନ୍ତି ସମଗ୍ର ଦେଶରେ କୋବିଡ୍ ପରିସ୍ଥିତିକୁ ବିଚାରକୁ ନେଇ ଏଥିପାଇଁ ପଞ୍ଜିକରଣକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି